ଏହି ସମୟ ମଧ୍ୟରେ ଦେଶବାସୀ ଶ୍ରମଦାନ ମାଧ୍ୟମରେ ମହାତ୍ମାଗାନ୍ଧିଙ୍କୁ କାର୍ଯ୍ୟାଞ୍ଚଳି ଜ୍ଞାପନ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଦନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୌରସଂସ୍ଥା କିଲ୍ଲା ପ୍ରଶାସନ ଗ୍ରାମ ପଞ୍ଚାୟତ ଏବଂ ସମ୍ପୁକ୍ତ ସମସ୍ତ ପକ୍ଷ ପ୍ଲାଷ୍ଟିକ୍ ଆବର୍ଜନା ସଂଗ୍ରହ କରି ସେଗୁଡ଼ିକୁ ଉପଯୁକ୍ତ ଭାବେ ରଖିବା ଉଚିତ ସେହି ପ୍ଲାଷ୍ଟିକ୍ ଆବର୍ଜନାଗୁଡ଼ିକୁ କିପରି ନିରାପଦରେ ନଷ୍ଟ କରିହେବ ତାହାପାଇଁ ଉପାୟ ବାହାର କରିବାକୁ ସେ କର୍ପୋରେଟ୍ କଗତକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ଲାଷ୍ଟିକ୍ର ପୁନଃ ବ୍ୟବହାର କରି ଏଥିରୁ ଇନ୍ଧନ ବାହାର କରାଯାଇପାରିବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଆବଶ୍ୟକ ସେ କହିଛନ୍ତି ମହାତ୍କାଗାନ୍ଧି ସେବାର ମହତ୍ତ୍ୱ ଉପରେ କେବଳ ଗୁରୁତ୍ୱ ଦେଉ ନ ଥିଲେ ବରଂ ଏହାଦ୍ୱାରା ମଣିଷ କିପରି ମାନସିକ ଶାନ୍ତି ଲାଭ କରେ ସେକଥା ମଧ୍ୟ କହୁଥିଲେ ସେବା ଯେତେବେଳେ ପରମ ଧର୍ମ ଭାବେ ପାଳିତ ହୁଏ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଚରିତାର୍ଥ ହୁଏ ଏବଂ ଏହା ପୁଣ୍ୟ ବୋଲି ବିବେଚିତ ହୁଏ ସ୍ୱଅନ୍ତଃ ସୁଖାୟ ହିଁ ସେବାର ମହତ୍ତ୍ୱ ଏବଂ ଏହାଦ୍ୱାରା ମନରେ ଗଭୀର ଶାନ୍ତି ସୃଷ୍ଟି ହୋଇଥାଏ ସେପ୍ଟେମ୍ବର ମାସକୁ ଦେଶରେ ପୋଷଣ ଅଭିଯାନ ମାସ ଭାବେ ଉତ୍ସର୍ଗ କରାଯାଇଛି ସୁଭାଷିତାନୀରୁ ଏକ ସଂସ୍କୃତ ଶ୍ଳୋକର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଖାଦ୍ୟର ମହତ୍ତ୍ୱ ଓ ଗୌରବ ବର୍ଷନା କରେ ମହିଳା ନବଜାତକ ଏବଂ ସମସ୍ତଙ୍କ ପାଇଁ ସୁଷମ ଓ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ଉଲ୍ଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପୋଷଣ ଅଭିଯାନ କାଳରେ ଆଧୁନିକ ବୈଜ୍ଞାନିକ ବ୍ୟବସ୍ଥାରେ ସମସ୍ତଙ୍କୁ ପୁଷ୍ଠିକର ଖାଦ୍ୟ ଯୋଗାଇ ଦେବାକୁ ଉଦ୍ୟମ କରାଯିବ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି ପୁଷ୍ଠିହୀନତା ଦୂର କରିବାପାଇଁ କିଛିଦିନ ତଳେ ସେ ମହାରାଷ୍ଟ୍ରର ନାସିକ୍ଠାରେ ମୁଠି ଭର୍ ଧାନ୍ୟ ନାମରେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ତାହା କିପରି ସଫଳ ହୋଇଛି ସେକଥା ସେ ଉଲ୍ଲେଖ କରିଛନ୍ତି ଏହି ଅଭିଯାନ ଏକ ଗଣ ଆନ୍ଦୋଳନରେ ପରିଣତ ହେବ ସହ ଅଙ୍ଗନୱାଡ଼ି କର୍ମୀମାନେ ଅମଳ ସମୟରେ ଲୋକଙ୍କଠାରୁ ମୁଠାଏ ଲେଖା ଧାନ ବା ଶସ୍ୟ କିପରି ସଂଗ୍ରହ କରୁଛନ୍ତି ତାହା ଦର୍ଶାଇଛନ୍ତି ଏହି ଶସ୍ୟରେ ମହିଳା ଓ ଶିଶ୍ରମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତତ ହୋଇଛି

ଏହି ଯୋଜନାରେ ଶିଶ୍ରମାନଙ୍କ ଅତିରିକ୍ତ ପୋଷକ ଖାଦ୍ୟ ଯୋଗାଇ ଦିଆଯାଉଛି ଏହି ଯୋଜନା ଅନ୍ୟତ୍ର କାର୍ଯ୍ୟକାରୀ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆସନ୍ତା ଗୁରୁବାର କ୍ରାତୀୟ କ୍ରୀଡ଼ା ଦିବସ ଅବସରରେ ସାରା ଦେଶରେ ଫିଟ୍ ଇଣ୍ଡିଆ ଅଭିଯାନ ଆରମ୍ଭ ହେବ ଲୋକମାନଙ୍କୁ ସ୍ୱସ୍ଥ ସବଳ ରଖିବା ଏହି ଅଭିଯାନର ଲକ୍ଷ୍ୟ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିଜେ ଅଂଶଗ୍ରହଣ କରିଥିଲେ ବିଶ୍ୱ ସମ୍ଭଦାୟକ୍ତ ପରିବେଶ ଓ ବନ୍ୟଜନ୍ତ୍ରଙ୍କ ପ୍ରତି ଭାରତର ସମବେଦନା ଓ ସମର୍ଥନ ସମ୍ପର୍କରେ ଅବଗତ କରାଇବାକ୍ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ଏବଂ ଉତ୍ତର ପୂର୍ବ ବନାଞ୍ଚଳ ପରିଭ୍ରମଣ କରି ଲୋକେ ଏହାର ଜୀବଜନ୍ତ ଓ ପରିବେଶ ସମ୍ପର୍କରେ ଅଧିକ ଜାଣିବାକୁ ସେ ପରାମର୍ଶ ଦେଇଛନ୍ତି

ନୂଆ ଭାରତରେ ଏବେ ଲକ୍ଷ୍ୟସର୍କ ସ୍ୱଚ୍ଚ ସମୟ ମଧ୍ୟରେ ଖୁବ୍ ଶୀଘ୍ର ହାସଲ ହୋଇପାରୁଛି ବୋଲି ସେ କହିଛନ୍ତି ପରିବେଶର ସଂରକ୍ଷଣ କ୍ଷେତ୍ରରେ ଦୟା ବା ଅନୁକମ୍ପାର ସ୍ଥାନ ନାହିଁ ଏହି ବିଚାରର ବାହାରକ୍ତ ଯାଇ ଆମକ୍ତ ଏହାର ସଂରକ୍ଷଣ ଉପରେ ଧ୍ୟାନ ଦେବାକ୍ତ ପଡ଼ିବ

ଦେଶ ଏବେ ମୌସୁମୀ କାଳ ଉପଭୋଗ କରୁଛି ଏବଂ ବିଭିନ୍ନ ପ୍ରକାର ପର୍ବପର୍ବାଣି ପାଳନ କରାଯାଉଛି ସଦ୍ୟ ପାଳିତ ହୋଇଥିବା ଶ୍ରୀକୃଷ୍ଣ ଜନ୍କାଷ୍ଟମୀ ସର୍ବଦା ଭକ୍ତ ମନରେ ନୂଆ ପ୍ରେରଣା ଓ ଶକ୍ତି ସୃଷ୍ଟି କରିଥାଏ ଏହି ଅବସରରେ ସେ ମୋହନଦାସ କରମଚାନ୍ଦ ଗାନ୍ଧି ବା ମୋହନ ଏବଂ ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜୀବନୀ ମଧ୍ୟରେ ଥିବା କେତେକ ସାମଞ୍ଜସ୍ୟ ମଧ୍ୟରେ ସ୍ଚନା ଦେଇଥିଲେ

ଫ୍ରାନ୍ସର ବାଏରିଜ୍ରେ ଅନ୍ଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ସେ ଆଜି ସନ୍ଧ୍ୟାରେ ପହଞ୍ଚବେ ଏହି ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରନେତାମାନଙ୍କ ସହ ସେ ମଧ୍ୟ ଦ୍ୱିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟସ୍ଚୀ ରହିଛି ବାହାରିନ୍ ଗସ୍ତ ଅବସରରେ ସେ ମାନାମାଠାରେ ସେଠାକାର ରାଜା ହଞ୍ଜଦ୍ ବିନ୍ ଇଶା ଅଲ୍ ଖଲିଫାଙ୍କ ସହ ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ଦ୍ୱିପାକ୍ଷିକ ସମ୍ପର୍କକ୍ ଅଧିକ ନିବିଡ଼ କରିବାପାଇଁ ଉଭୟ ଏକମତ ହୋଇଛନ୍ତି ସେ ମଧ୍ୟ ଏ ଅବସରରେ ବାହାରିନ୍ ପ୍ରଧାନମନ୍ତ୍ରୀ ତଥା ରାଜକୁମାର ଖଲିଫା ବିନ୍ ସଲ୍ମାନ୍ ଅଲ୍ ଖଲିଫାଙ୍କ ସହ ଆଲୋଚନା କରିଛନ୍ତି ଏହି ଅବସରରେ ଦୁଇ ଦେଶ ମଧ୍ୟରେ ସଂସ୍କୃତି ମହାକାଶ ସୌରଶକ୍ତି ଏବଂ ରୂପେ କାର୍ଡ଼ ପ୍ରଚଳନ ନେଇ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସେ ଦେଶର ମର୍ଯ୍ୟାଦା ଜନକ ଅର୍ଡର୍ ଅଫ୍ ରେନାସାଁ ସମ୍ମାନରେ ସମ୍ମାନିତ କରାଯାଇଛି ପ୍ରଧାନମନ୍ତ୍ରୀ ମଧ୍ୟ ଏହି ଅବସରରେ ସେଠାକାର ଭାରତୀୟ ସମ୍ପ୍ରଦାୟକୁ ଉଦ୍ବୋଧନ ଦେବା ସହ ଦିବଂଗତ ନେତା ଅରୁଣ ଜେଟ୍ଲୀଙ୍କୁ ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଥିଲେ ଜେଟ୍ଲୀ ଫନେରାଲ୍ ପରଲୋକ ଗମନ କରିଥିବା ବରିଷ୍ଠ ବିଜେପି ନେତା ଏବଂ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀଙ୍କ ଶେଷକୃତ୍ୟ ଆଜି ନୂଆଦିଲ୍ଲୀର ନିଗମବୋଧ ଘାଟଠାରେ ସମ୍ପନ୍ନ ହେବ ତାଙ୍କର ପାର୍ଥବ ଶରୀରକୁ ରାଜଧାନୀର ବିଜେପି ସଦର କାର୍ଯ୍ୟାଳୟକୁ ଆଣି ରଖାଯିବା ପରେ ଦଳର ବହୁ ନେତା ଓ ତାଙ୍କର ଅନୁଗାମୀ ତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ବିଜେପି ସଦର କାର୍ଯ୍ୟାଳୟଠାର୍ଚ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ପାର୍ଥିବ ଶରୀରକୁ ଯମୁନା କକଳରେ ଅବସ୍ଥିତ ଥିବା ନିଗମବୋଧ ଘାଟକୁ ନିଆଯାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ବିକେପି ସଭାପତି ଅମିତ୍ ଶାହା କଂଗ୍ରେସ ନେତା ସୋନିଆ ଗାନ୍ଧିଙ୍କ ସମେତ ଦଳମତ ନିର୍ବିଶେଷରେ ବିଭିନ୍ନ ବର୍ଗର ବ୍ୟକ୍ତି ଓ ନେତା ତାଙ୍କ ବାସଭବନକୁ ଆସି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ

ରାଜ୍ୟର ସବୁ ଜିଲ୍ଲାରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ଗତକାଲି ସେ ବିଏସ୍ଏଫ୍ର ମହାନିର୍ଦ୍ଦେଶକ ରଜନୀକାନ୍ତ ମିଶ୍ରଙ୍କ ସହ ଦକ୍ଷିଣ କାଶ୍କୀରର ଅନନ୍ତନାଗ କିଲ୍ଲା ସହିତ ଆଉ କେତେକ ଆତଙ୍କବାଦ ପ୍ରବଣ ଜିଲ୍ଲ ପରିଦର୍ଶନ କରି ମିଳିତ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରିଥିଲେ ସେ କହିଛନ୍ତି ରାଜ୍ୟରେ ମୋଟାମୋଟି ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ପୁଲିସ୍ ଓ ନିରାପତ୍ତା ବାହିନୀର ମିଳିତ ଉଦ୍ୟମରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷାନର ସୁଫଳ ମିଳୁଛି

ବ୍ୟାଡ୍ମିଣ୍ଟନ୍ ଭାରତର ତାରକା ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଆଜି ବିଡବ୍ଲ୍ୟଏଫ୍ ବିଶ୍ୱ ବ୍ୟାଡ୍ମିଣ୍ଟନ୍ ଚାମ୍ପିୟନ୍ସିପ୍ ଫାଇନାଲ୍ରେ ଜାପାନ୍ର ନୋଜୋମି ଓକୁହାରାଙ୍କୁ ଭେଟିବେ ସ୍ୱିଜର୍ଲ୍ୟାଣ୍ଡର ବାସେଲ୍ଠାରେ ଏହି ଫାଇନାଲ୍ ମ୍ୟାଚ୍ ଖେଳାଯିବ